ଗତକାଲି ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି

ଏକ ସରକାରୀ ବିଜ୍ଞପ୍ତି ଅନ୍ରଯାୟୀ ଗତକାଲିଠାର୍ଚ ଏହା ସରକାରୀ ଇସ୍ତାହାରରେ ପ୍ରକାଶ ପାଇବା ପରେ ଆଇନରେ ପରିଣତ ହୋଇଛି

ଏହି ସଂଶୋଧିତ ଆଇନ ଆସାମ ମେଘାଳୟ ମିକୋରାମ ଏବଂ ତ୍ରିପୁରା ସିୟିଧାନର ଷଷ୍ଠ ପରିଚ୍ଛେଦରେ ରହିଥିବା ଆଦିବାସୀ ଅଞ୍ଚଳ ଏବଂ ଇନର ଲାଇନ୍ ପର୍ମିଟ ଅଞ୍ଚଳଗୁଡ଼ିକ ପାଇଁ ଲାଗୁ ହେବନାହିଁ ସରକାର କହିଛନ୍ତି ଯେ ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ପାଇଁ ବ୍ୟବସ୍ଥା କରାଯିବ ଏହି ନାଗରିକତା ସଂଶୋଧନ ବିଲ ଗତ ବ୍ରଧବାରଦିନ ରାଜ୍ୟସଭାରେ ଏବଂ ସୋମବାର ଦିନ ଲୋକସଭାରେ ପାରିତ ହୋଇଥିଲା ଆସାମ୍ ସିଏମ୍ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ନାଗରିକ ସଂଶୋଧନ ବିଲ୍କୁ ନେଇ ଲୋକମାନେ ବିବ୍ରତ ହେବା ଉଚିତ୍ ନୁହଁ ବୋଲି କହିଛନ୍ତି ଶ୍ରୀ ସୋନୱାଲ କହିଛନ୍ତି ଆସାମ ଚୁକ୍ତିକୁ ଲାଗୁ କରାଯାଇ ଏହାର ସାଂସ୍କୃତିକ ଭାଷାଗତ ଓ ରାଜନୈତିକ ଅଧିକାର ଏବଂ କମିଜମା ଅଧିକାରର ସୁରକ୍ଷା କରାଯିବ ସେ କହିଛନ୍ତି ଯେ ବିଚାରପତି ବିପ୍ଲବ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ଆସାମର ଲୋକମାନଙ୍କ ସାୟିଧାନିକ ଅଧିକାରକୁ କିପରି ସୁରକ୍ଷା ଦିଆଯାଇ ପାରିବ ସେ ସଂପର୍କରେ କମିଟି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବ ମୁଖ୍ୟମନ୍ତ୍ରୀ କହିଛନ୍ତି ନାଗରିକ ସଂଶୋଧନ ବିଲ୍ ନାମରେ କିଛି ଲୋକ ଅପପ୍ରଚାର ଚଳାଇଛନ୍ତି ସାନ୍ଧ୍ୟ ଆଇନ୍କୁ ଲଙ୍ଘନ କରି ଶହ ଶହ ଲୋକ ଗୌହାଟୀର ଲତାସିଲ୍ଠାରେ ଅଖିଳ ଆସାମ ଛାତ୍ରସଂଘ ନେତୃତ୍ୱରେ ଏକତ୍ରିତ ହୋଇଥିଲେ ଗୌହାଟୀ ସହର ଓ ଦିବ୍ରଗଡ଼ରେ ଅନିର୍ଦ୍ଦିଷ୍ଟକାଳୀନ ପାଇଁ ସାନ୍ଧ୍ୟ ଆଇନ୍ ଲାଗୁହୋଇଥିବା ବେଳେ ଜୋରହଟରେ ରାତ୍ରିକାଳୀନ ସାନ୍ଧ୍ୟ ଆଇନ୍ ଲାଗୁ କରାଯାଇଛି ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଟ୍ରେନ୍ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି ଅନେକ ସ୍ଥାନରେ ବିକ୍ଷୋଭକାରୀମାନେ ବିଜେପି କର୍ମୀମାନଙ୍କ ଘର ଉପରେ ଆକ୍ରମଣ କରିଥିବାର ଖବର ମିଳିଛି କିଛି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି ବରିଷ୍ଣ ପ୍ରଶାସନିକ ଅଧିକାରୀମାନେ ରାଜ୍ୟର ସ୍ଥିତି ଉପରେ ନଜର ରଖିଛନ୍ତି ଜିଏସ୍ଟି କମ୍ପାନ୍ସେସନ୍ ଜିଏସ୍ଟି କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ଅଣବିଜେପି ଶାସିତ ରାଜ୍ୟଗୁଡ଼ିକ ପ୍ରତି ପାତର ଅନ୍ତର କରାଯାଉଥିବା ଅଭିଯୋଗକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି ଅଗଷ୍ଟମାସଠାରୁ କୌଣସି ରାଜ୍ୟକୁ ଜିଏସଟି ବାବଦ କ୍ଷତିପ୍ରରଣ ପ୍ରଦାନ କରାଯାଇ ନାହିଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂପର୍କିତ ପ୍ରତିଶ୍ରତି ପାଳନ କରାଯିବ ବୋଲି ସେ କହିଛନ୍ତି

ଗତକାଲି ରାଜ୍ୟସଭାରେ ଏ ସଂପର୍କିତ ଆଲୋଚନାରେ କଂଗ୍ରେସ ଦଳର ଜୟରାମ ରମେଶ ସିପିଆଇଏମ୍ର କେକେ ରାଗେଶ ଓ ତୂଣମୂଳ କଂଗ୍ରେସର ମନୀଷ ଗୁପ୍ତା ପ୍ରମୁଖ ଭାଗ ନେଇଥିଲେ

ଏହା ପୂର୍ବରୁ ଏହି ବିଲ୍ ଲୋକସଭାର ଅନୁମୋଦନ ଲାଭ କରିସାରିଛି ଭାରତରେ ଥିବା ଆନ୍ତର୍ଜାତିକ ଆର୍ଥିକ ସେବାକେନ୍ଦ୍ରଗୁଡ଼ିକୁ ନିୟନ୍ତ୍ରଣ ଓ ବିକାଶ କରିବା ସକାଶେ ଏହି ବିଲ୍ରେ ବ୍ୟବସ୍ଥା ରହିଛି ଏବେ ଭାରତରେ ଆର୍ବିଆଇ ସେବି ଆଇଆର୍ଡିଏ ଏବଂ ପିଏଫ୍ଆର୍ଡିଏ ଭଳି ଆର୍ଥିକ ସେବା ପ୍ରଦାନ କ୍ଷେତ୍ରରେ ବିଭିନ୍ନ ସଂସ୍ଥାମାନ କାର୍ଯ୍ୟ କରୁଛନ୍ତି ଗତକାଲି ରାଜ୍ୟସଭାରେ ଆଲୋଚନାକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶରେ ଆର୍ଥିକ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକୁ ବିକଶିତ କରିବା ଏହି ବିଲ୍ର ଉଦ୍ଦେଶ୍ୟ

ଏହି ବିଲ୍ରେ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବା ନେଇ ବ୍ୟବସ୍ଥା ରହିଛି କେନ୍ଦ୍ର ମାନବ ସମ୍ଭଳ ବିକାଶମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ନିଜର ଉତ୍ତରରେ କହିଛନ୍ତି ଯେ ସଂସ୍କୃତ ଭାଷା ଓ ଏଥିରେ ଥିବା ଜ୍ଞାନ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏହା ସହାୟକ ହେବ ସେ କହିଛନ୍ତି ଯେ ଭାରତରେ ଭାଷାର ପ୍ରଚାର ପ୍ରସାର ଦିଗରେ ସମସ୍ତ ଭାଷାକୁ ସମାନ ପ୍ରାଥମିକତା ପ୍ରଦାନ କରାଯିବ

ଏହି ରାୟ ଅନୁସାରେ ଅଯୋଧ୍ୟାର ବିବାଦୀୟ ସ୍ଥଳୀରେ ରାମମନ୍ଦିର ନିର୍ମାଣ କରାଯିବାକୁ କୁହାଯାଇଥିଲା ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ସାୟିଧାନିକ ଖଣ୍ଡପୀଠ ସେହି ଆବେଦନଗୁଡ଼ିକର କୌଣସି ଯଥାର୍ଥତା ନଥିବାର ଦର୍ଶାଇ ସେଗୁଡ଼ିକୁ ଖାରଜ କରିଦେଇଛନ୍ତି

ଅନ୍ୟ ଆବେଦନଗୁଡ଼ିକ ମାମଲା ସହ ସମ୍ପୃକ୍ତ ନଥିବା ତୃତୀୟ ପକ୍ଷ ଦ୍ୱାରା ଦାଏର କରାଯାଇଥିଲା ଝାଡ଼ଖଣ୍ଡ ପ୍ନଲିଂ ଝାଡ଼ଖଣ୍ଡର ତୂତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ମତଦାନ ଗତ ସନ୍ଧ୍ୟାରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି

ଇତିମଧ୍ୟରେ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି ବ୍ରିଟେନ୍ ଇଲେକ୍ସନ ବ୍ରିଟେନ୍ରେ ଗତକାଲି ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କ ନେତୃତ୍ୱାଧୀନ ଶାସକ କଞ୍ଜରଭେଟିବ୍ ପାର୍ଟି ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବାକୁ ଯାଉଛି ଆଜି ସନ୍ଧ୍ୟାରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ଆସନ୍ତାମାସ ୟୁରୋପୀୟ ୟୁନିୟନ୍ରୁ ବ୍ରିଟେନ୍ ଓହରିଯିବା ନେଇ ଏହି ଫଳାଫଳ ନିର୍ଣ୍ଣାୟକ ହେବ ଅନ୍ୟପକ୍ଷରେ ଲେବର ପାର୍ଟି କେରେମି କରବୀନଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଛି ଭୋଟରମାନଙ୍କ ପାଇଁ ବ୍ରେକ୍ସିଟ୍ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ ରହିଛି ଏହାସହିତ ଅର୍ଥନୀତିକ ମନ୍ଥରତା ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ସାମାଜିକ ଦାୟିତ୍ୱ ସମ୍ଭନ୍ଧୀୟ ନିୟମାବଳୀ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ତଥା ଆଇନ୍ ଶ୍ରୁଙ୍ଗଳା ପରିସ୍ଥିତି ମଧ୍ୟ ନିର୍ବାଚନରେ ଅନ୍ୟ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି

ଗମେଣ୍ଟ ଏୟାର ଇଣ୍ଡିଆ ଏୟାର ଇଣ୍ଡିଆ ପାଇଁ ପ୍ରସ୍ତାବିତ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାରେ କେନ୍ଦ୍ର ସରକାର ନିଜର ଶତପ୍ରତିଶତ ଅଂଶଧନ ବିକ୍ରି କରିବା ପାଇଁ ନିଷ୍କଭି ନେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଗତକାଲି ଲୋକସଭାରେ କହିଛନ୍ତି ଯେ ଏନ୍ଡିଏ ସରକାର ପୁଣି କ୍ଷମତାକୁ ଆସିବା ପରେ ଏୟାର ଇଣ୍ଡିଆ ପାଇଁ ସ୍ୱତନ୍ତ୍ର ଏଆଇଏସ୍ଏଏମ୍ର ପ୍ରନର୍ଗଠନ କରାଯାଇଥିଲା ଏଆଇଏସ୍ଏଏମ୍ କେନ୍ଦ୍ ସରକାରଙ୍କ ଶତପ୍ରତିଶତ ଅଂଶଧନକୁ ବିକ୍ରି କରିବା ପାଇଁ ଅନୁମୋଦନ କରିଛି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ବେସାମରିକ ଉଡ଼ାଣ କ୍ଷେତ୍ରକୁ ବିକଶିତ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି

ଓ୍ବେଦର ଦିଲ୍ଲୀରେ ଗତକାଲି ସନ୍ଧ୍ୟାରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇଛି

ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆଜି ମଧ୍ୟ କେତେକ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ